ତାଲିକା ପ୍ରସ୍ତୁତ କଲା କୃଷି ବିଭାଗ

ଲକ୍ଷଣ ଥିବା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ସେମାନେ ଧୀରେଧୀରେ ସୁସ୍ଛ ହେଉଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ଅନ୍ୟପକ୍ଷରେ ରାକ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗତକାଲିର ମାଓ ଅଭିଯାନ ପରେ ଆଜି କବ୍ବମାଳ ଜିଲ୍ଲା ଗସ୍ତ କରିଛନ୍ତି

କିଛି ହିତାଧିକାରାୀ ନିଜ ଆଡୁ କାଳିଆ ଟଙ୍କା ଫେରାଇଥିବାବେଳେ ଅନ୍ୟମାନଙ୍ଙୁ ଟଙ୍କା ଫେରାଇବାକୁ କୁହାଯାଇଛି ଏହି ଟଙ୍କା ଫେରାଇବାପାଇଁ ହିତାଧିକାରୀମାନଙ୍କୁ ବ୍ୟାଙ୍କ୍ ଆକାଉଙ୍କ୍ ନମ୍ଗର ଦିଆଯାଇଛି